ବିଶୃଙ୍ଖଳା ନିୟନ୍ତଣ ପାଇଁ ବିଭିନ୍ଦ ସ୍ଚାନରେ ସାଦା ପୋଷାକରେ ପୁଲିସ ମୁତୟନ ରହିବୋଲି ପୁଲିସ୍ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ସ୍ ଚନା ଦେଇଛନ୍ତି ହକି କଟକ ସେହିଭଳି ପୁରୁଷ ବିଶ୍ୱକପ୍ ହକି ଅବସରରେ ଆସନ୍ତାକାଲି କଟକର ବାରବାଟୀ ଷ୍ଟାଡିୟମ୍ଠାରେ ସ୍ୱତନ୍ତ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ ଏଥିପାଇଁ ସୁରକ୍ଷା ବ୍ୟବସ୍ଚାକୁ କଡ଼ାକଡ଼ି କରାଯାଇଛି

ଷ୍ଟାଡିୟମ୍ ଭିତରେ ଓ ବାହାରେ ସିସିଟିଭି କ୍ୟାମେରାର ବ୍ୟବସ୍କା କରାଯାଇଛି ଷ୍ଟାଡିୟମ୍ ଭିତରକୁ ଦର୍ଶକଙ୍କ ପ୍ରତି ପାଶି ବୋତଲ ପାଶି ପାଉଚ୍ ଫଳ ବ୍ୟାଗ୍ ଇତ୍ୟାଦି ନେବା ଉପରେ କଟକଶା ଲାଗୁ କରାଯାଇଛି ଅପରପକ୍ଷରେ ମହିଳାମାନେ ସେମାନଙ୍କ ବ୍ୟାଗ୍ ଭିତରକୁ ନେବାକୁ ଅନ୍ମତି ଦିଆଯାଇଛି

ଏହି ଅବସରରେ ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଣା କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ବିଜେପି ମୁଖପାତ୍ର ପୀତାଧ୍ଘର ଆଚାର୍ଯ୍ୟଙ୍କ ସମେତ ଅନ୍ୟାନ୍ୟ ନେତ୍ତବୃନ୍ଦ ଉପସ୍ଥିତ ଥିଲେ

ସେ କହିଛନ୍ତି ଯେ ମୁଁ ଗଭୀର ଆତ୍ମବିଶ୍ୱାସୀ ଓ ସକାରାତ୍ମକ ଆଭିମୁଖ୍ୟରେ ବିଶ୍ୱାସ ରଖେ ବହୁ ବିଚାର ବିମର୍ଶ ପରେ ବିଭିନ୍ନ ଲୋକଙ୍କ ସହ ଆଲୋଚନା କରି ସେ ବିଜେପିରେ ମିଶିବା ପାଇଁ ନିଷ୍ବଉି ନେଇଥିବା କହିଛନ୍ତି

ସେହିଭଳି ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀକୁ ଶ୍ରୀମତୀ ଷଡ଼ଙଙୀ ଭ୍ୟସୀ ପ୍ରଶଂସା କରିବା ସହ ବିଜେପିରେ ଯୋଗଦାନ ପାଇଁ ପ୍ରଧାନମନ୍ତୀଙ୍କ ସମେତ ଦଳର ରାଷ୍ଟ୍ରୀୟ ଅଧ୍ଯକ୍ଷ ଅମିତ ଶାହା ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି

ନବରଙ୍ଙପୁର ଜିଲ୍ଲାରେ ଏହି ଶିଶୁ ମୃତ୍ୟୁ ହାର ବେଶ ସମ୍ଭେଦନଶୀଳ ରହିଛି

ଏହାର ବିଭିନ୍ନ କାରଣ ଥିବାବେଳେ ନବରଙ୍ଙପୁର ଜିଲ୍ଲାରେ ରକ୍ତହୀନତା ଏହାର ଏକ ପ୍ରମୁଖ କାରଣ ବୋଲି ଜଣାଯାଇଛି

ତେବେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ବାଟରେ ଗର୍ଭବତୀ ଜଶକ ଜଣେ ଶିଶୁ କନ୍ୟାଙ୍କୁ ଜନୁ ଦେଇଥିବା ଜଣାପଡ଼ିଛି